ଆଜି ହେଉଛି ସର୍ଜିକାଲ ଷ୍ଟ୍ରାଇକ୍ ଦିବସ

ଏହିଭଳି କର୍ମଶାଳା ସେଗୁଡ଼ିକ ଦୂର କରିବାରେ ସହାୟତା ହେବ

ଆକି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ଘାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା

ପୂର୍ବରୁ ବିଦାୟକ କୂଷ୍ଟଚନ୍ଦ୍ର ଶଗରିଆ ଏହି ଦାୟିତ୍ୱରେ ଥିଲେ ସେହିପରି ପିସିସି କାର୍ଯ୍ୟନିବ୍ରାହୀ କମିଟିର ସଦସ୍ୟ ଭାବେ ଜଗନ୍ନାଥ ପଟ୍ଟନାୟକଙ୍କୁ ସାମିଲ୍ କରାଯାଇଛି

ଖଳାଳି ଏବଂ ଅତିଥିଙ୍କୁ ପ୍ରଦାନ କରିବାକୁ ସ୍ଥିର କରାଯାଇଛି ସେହିପରି ଖେଳାଳି ଓ ଅତିଥିଙ୍କୁ ପଣ୍କିମ ଓଡ଼ିଶାର ବୁଶାକରଙ୍କଦ୍ୱାରା ରେକର୍ଡ଼ ହସ୍ତତ୍ତରେ ପ୍ରସ୍ତୁତ ଷୋଲ୍ସ ଦେଇ ସ୍ୱାଗତ କରାଯିବ ଏହାବ୍ୟତୀତ ଡୋକ୍ରା କଟକ ତାରକସି ସାମଗ୍ରୀ ବି ପ୍ରଦାନ କରାଯିବ ବୋଲି ସ୍ଚନା ମିଳିଛି

ମୃତକ ଦୁଇ ଜଶ ହେଲେ ମା ଓ ପୁଅ

ଫଳରେ ସେ ଗୁରୁତର ଆହତ ହୋଇଥିଲେ ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିହାଳୟରେ ଭର୍ଭି କରାଯାଇଥିଲା